ଏବେ ଭାରତୀୟ ବାର କାଉନ୍ସିଲ ଓକିଲଙ୍କୁ ଚରମ ବାଶୀ ଶୁଣାଇଛି

ଆନ୍ଦୋଳନ ପ୍ରତ୍ୟାହାର କରି କୋର୍ଟ କାର୍ଯ୍ୟରେ ସହଯୋଗ କରିବାକୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି ଏହି ଆଦେଶ ଅମାନ୍ୟ କଲେ କଡ଼ା କାଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ମଧ୍ୟ ଦିଆଯାଇଛି